ତେବେ ସେ କହିଛନ୍ତି ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଆଇସିଏମ୍ଆର୍ ଦ୍ୱାରା ଅଧ୍ୟନ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା ପରେ ପ୍ଲାଜମା ଥେରାପି ଦ୍ୱାରା କୋଭିଡ୍ ନାଇଷ୍ଟିନ୍ରୁ ଆରୋଗ୍ୟ ହେବା ନେଇ କୌଣସି ଠୋସ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ତେବେ ପ୍ଲାଜମା ଥେରାପିକୁ ଯଦି ଠିକ୍ ଉପାୟରେ ଓ ଉପଯୁକ୍ତ ପରାମର୍ଶ ଅନୁଯାୟୀ ବ୍ୟବହାର କରାନଯାଏ ତାହେଲେ ଏହାର ଫଳାଫଳ ଭୟାବହ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି

ଡକ୍ଲର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ସଂଗ୍ରାମ ଚଳାଇଥିବା କରୋନା ଯୋଦ୍ଧାମାନଙ୍କ ପାଇଁ ବୈଜ୍ଞାନିକମାନେ ଅନେକ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି ସେ କହିଛନ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟିବଡି ଟେଷ୍ଟ୍ କିଟ୍ ଓ ଆର୍ଟି ଟିସିଆର୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିବାରେ ବୈଜ୍ଞାନିକମାନେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି ମନ୍ତ୍ରୀ କହିଛନ୍ତି ଆଇସିଏମ୍ଆର୍ ଏହି କ୍ଷେତ୍ରରେ ଅନେକ ସଫଳତାର ସହ କାର୍ଯ୍ୟ ଜାରି ରଖିଛି ଏବଂ ପରୀକ୍ଷା କ୍ଷମତାକ୍ୱ ବୃଦ୍ଧି କରିବାରେ ଲାଗିଛି ସେ କହିଛନ୍ତି ଜୈବ ପ୍ରଯୁକ୍ତି ବିଭାଗ ପ୍ରତିଷେଧକ ଟିକା ବିକାଶ ଗବେଷଣା କ୍ଷେତ୍ରକୁ ସହାୟତା ଯୋଗାଇ ଚାଲିଛି ଏବଂ ଏହି ଦିଗରେ ଅନେକ ଅଗ୍ରଗତି ଘଟିପାରିଛି

ଆକାଶବାଣୀର ସମାଚାର ବିଭାଗ ସହିତ ଏକ ସ୍ପତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ପତ କହିଛନ୍ତି ଲକ୍ଡାଉନ କାଳରେ ଘରୋଇ ଜଳ ବ୍ୟବହାର ପରିମାଣ ବୃଦ୍ଧି ପାଇଥିବା ବେଳେ କଳକାରଖାନାଗୁଡ଼ିକରେ ଜଳର ଉପଯୋଗ ହ୍ରାସ ପାଇଥିବାରୁ ମୋଟ୍ ଜଳର ବ୍ୟବହାରରେ ଏକ ସନ୍ତୁଳନ ସୃଷ୍ଟି ହୋଇଛି ଜନସାଧାରଣ ଯେପରି ସେମାନଙ୍କର ମୌଳିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ପାଇବେ ତାହା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି

ଗତବର୍ଷ ଯେଉଁସବୁ ସହର ଜଳ ସଫକଟର ସମ୍ମୁଖୀନ ହୋଇଥିଲେ ଚଳିତ ବର୍ଷ ସେହିସବୁ ସହରରେ ଏହି ସମସ୍ୟା ଦେଖାଦେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ

ଇକ୍ଟର ଷ୍ଟେଟ୍ ମୁଭ୍ମେଣ୍ଟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ସୁଗମ କରିବା ପାଇଁ ଆନ୍ତରାଜ୍ୟ ସୀମାଗୁଡ଼ିକରେ ଅଟକି ରହିଥିବା ଟ୍ରକ୍ ଓ ଲରିଗୁଡ଼ିକୁ ଯାତାୟତ ପାଇଁ ତୁରନ୍ତ ଅନୁମତି ଦେବା ସକାଶେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ମନ୍ତ୍ରୀମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଲକ୍ଡାଉନ ସମୟରେ ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଟ୍ରକ୍ ଓ ଲରି ଗୁଡ଼ିକର ଯାତାୟତକୁ ସୁଗମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଜରିଆରେ ସମସ୍ତ ସମସ୍ୟା ଦୂରୀକରଣ ନିମନ୍ତେ ହସ୍ତକ୍ଷେପ କରିବାକୁ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଡ୍ରାଇଭର ଓ ହେଲପରମାନେ କେନ୍ଦ୍ର ସରକାରଙ୍କ ପରାମର୍ଶ ବଳୀ ମୁତାବକ ଯେପରି ଦୂରତ୍ୱ ବଚ୍ଚାୟ ରଖିବେ ମାସ୍କ୍ ପିନ୍ଧିବେ ଓ ସାନିଟାଇଜର ବ୍ୟବହାର କରିବେ ସେସବୁକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀ ଗଡ଼କରୀ ରାଜ୍ୟ ମନ୍ତ୍ରୀମାନଙ୍କୁ କହିଛନ୍ତି

ଗ୍ରାମାଞ୍ଚଳଗୁଡ଼ିକରେ ଆପ୍ ଭିତ୍ତିକ ଦୁଇ ଚକିଆ ଯାନ ଚଳାଚଳ କରାଇବା ଦ୍ୱାରା କୃଷକ ସମୂଦାୟ ପାଇଁ ବିଶେଷ ସୁବିଧା ହେବ ତେଣୁ ଏହା ଉପରେ ବିଚାର କରିବା ପାଇଁ ସେ ରାଜ୍ୟ ପରିବହନ ମନ୍ତ୍ରୀମାନଙ୍କୁ କହିଛନ୍ତି ଏହାଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଶ୍ରୀଗଡ଼କରୀ କହିଛନ୍ତି

କୃଷକ ଓ ଶ୍ରମିକମାନେ ନିର୍ଦ୍ଧାରିତ ପରିଚାଳନା ପ୍ରକ୍ରିୟା ଅନୁଯାୟୀ ଫସଲ କଟା ଓ ଅମଳ କାର୍ଯ୍ୟ ସମ୍ପାଦନ କରୁଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଏବଂ କୃଷକ ଓ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ନିର୍ଦ୍ଧାରିତ ପରିଚାଳନା ପ୍ରକ୍ରିୟା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ତେଲଙ୍ଗନା ରାଜସ୍ଥାନ ମହାରାଷ୍ଟ୍ର ଉତ୍ତରପ୍ରଦେଶ ଓ ହରିଆଣା ଆଦି ରାଜ୍ୟରେ ଏବେ କୃଷକମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି ଓ ତୈଳବିଜ କ୍ରୟ କାର୍ଯ୍ୟ ମଧ୍ୟ ଜାରି ରହିଛି